ଏହି ଅବସରରେ ବିଜେପି କହିଛି ଯେ ବିରୋଧିଦଳଗୁଡ଼ିକ ଗୃହରେ ଅଚଳାବସ୍ରା ସୃଷ୍ କରିବେ ନାହି ବୋଲି କଥା ଦେଇଛନ୍ତି ତେବେ କଂଗ୍ରେସ ନେତା ମଲ୍କିକାର୍ଜୁନ ଖାର୍ଗେ କହିଛନ୍ତି ଯେ ସମ୍ଠ ବିରୋଧି ଦଳ ସରକାରଙ୍କ ବିରୋଧରେ ଏହି ଅଧିବେଶନ କାଳରେ ଅନାସ୍କାପ୍ରସ୍ତାବ ଆଣିବା ପାଇଁ ସହମତି ପ୍ରକାଶ କରିଛନ୍ତି

ଏ ପର୍ଯ୍ୟନ୍ତ ଫର୍ମାଲିନ୍ ମିଶୁଥିବାର କୌଣସି ପ୍ରମାଶ ମିଳି ନାହିଁ

ତେବେ ପୂର୍ବ ଦୁଇ ଦିନ ଧରି ଯେଉଁ ନମୁନା ସଂଗ୍ରହ କରାଯାଇଥିଲା ସେଥିରେ ଫର୍ମାଲିନ୍ ନ ଥିବା କଟକ ମହାନଗର ନିଗମ ପକ୍ଷରୁ କୁହାଯାଇଛି

ଏହାପରେ ଭୁବନେଶ୍ୱରରେ ସମୁଦ୍ର ମାଛ ବିକ୍ରି ଉପରେ କଟକଶା ଜାରି କରାଯାଇଥିବା ସ୍ଚନା ମିଳିଛି

ଏହି ଚଢ଼ଉ ବେଳେ ଆନ୍ଧ୍ର ବ୍ୟବସାୟୀଙ୍କଠାରୁ ଆମଦାନୀ ହୋଇଥିବା ମାଛଗୁଡ଼ିକର ବିକ୍ରି ଉପରେ ମଧ୍ଧ କଟକଶା କରାଯାଇଥିଲା

ସେହିପରି ଗତକାଲି ବଳରାମଗଡ଼ିଠାରେ ମାଛ ଗୋଦାମ ମାନଙ୍କରେ ଅନୁର୍ରପ ଚଢ଼ାଉ କରାଯାଇଥିଲା

ତାଙ୍କ ସହିତ ଲେଖକ ରାକେଶ ସିହା ମଧ୍ଧ ଶପଥ ଗ୍ରହଶ କରିଛନ୍ତି ରାକ୍ୟସଭା ଉପାଧ୍ଧକ୍ଷ ପିଜେ କୁରିଏନ୍ ଏହି ସଦସ୍ୟମାନଙ୍କୁ ଆକି ଶପଥପାଠ କରାଇଛନ୍ତି ଆକିଠାରୁ ଏହି ତିନି କଣ ରାଜ୍ୟସଭାର ସଦସ୍ୟ ଭାବେ ସାୟିଧାନିକ ଅଧିକାର ହାସଲ କରିଛନ୍ତି

ଏହି ସମୟରେ ଆଡ଼ପ ମଣ୍ଡପଠାରେ ତିନିଠାକୁରଙ୍କର ସନ୍ଧ୍ୟାଧ୍ୟପ ଉଠି ପ୍ରଜା ଚାଲିଥିବ ତେବେ ପୂଜା ଶେଷ କରିବା ପରେ ପୂଜାପଣ୍ଡା ସେବକମାନେ ହଠାତ୍ ଡେରା ପକାଇଦେବାରୁ ମହାଲକ୍ଷୀ ମହାପ୍ରଭୁଙ୍କୁ ଦର୍ଶନ କରିନପାରି ଫେରିଯିବେ ଏଥିରେ ନିଜକୁ ଅପମାନିତ ବୋଧ କରି ରାଗରେ ମହାଲକ୍ଷ୍ମୀ ନନ୍ଦୀଘୋଷ ରଥ ନିକଟକୁ ଯାଇ ସେଠାରେ ରଥଚକର ଖଖିଏ କାଠ ଭାଗିଦେଇ ଶ୍ରୀମନ୍ଦିରକୁ ଫେରିବାର ପରମ୍ପରା ରହିଛି

ଆକି ହଜାର ହଜାରେ ଗ୍ରାମବାସୀ ସାତକୋଶିଆ ଅଞ୍ଞଳରୁ ଆସି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସମିତି ସଭାପତି ଜନାର୍ଦ୍ଦନ ସାହୁଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି

ସେଥିରୁ ଅଧିକାଂଶ କେସ୍ ରାଜପଥରେ ଲୁଟ୍ ରହିଥିବା ଏକ ସାମ୍ଘାଦିକ ସମ୍ଗିଳନୀରେ ମୁନିଗୁଡ଼ା ଏସ୍ଡିପିଓ ଚନ୍ଦ୍ରଶେଖର ହୋତା ପ୍ରକାଶ କରିଛନ୍ତି

ଗୁଠାଠାରେ ମଇଳା ଆବର୍ଜନା ପକାଇବାକୁ ବିରୋଧ କରି ଫୁଲବାଣୀ ଗୋଛାପନା ରାସ୍ତାର ସର୍ତ୍ତାଗୁଡ଼ାଠାରେ ଦୀର୍ଘ ସମୟ ଧରି ରାସ୍ତାରୋକୋ କରାଯାଇଛି ପୂର୍ବରୁ ସତାର୍ଗୁଠାଠାରେ ପୌୀରପରିଷଦ ଡମ୍ମିଂୟାର୍ଡ଼କୁ ବିରୋଧ ହୋଇଥିଲା ଓ ପ୍ରଶାସନ ଅନ୍ୟସ୍ତାନରେ ଏହି ମଇଳା ପକାଉଥିଲା କିନ୍ତୁ ସେଠାରେ ମଧ ଲୋକଙ୍କ ବିରୋଧ ଯୋଗୁଁ ପୁନଃ ସର୍ଉ

ଶୋଚନୀୟ ରାସ୍ତା ଯୋଗୁଁ ଜଶେ ମହିଳାଙ୍କ ଅକାଳରେ ଜୀବନ ଯାଇଥିବା ଅଭିଯୋଗ ହୋଇଛି

ସବୁ କିଲ୍ଲାର କିଲ୍ଲାପାଳମାନଙ୍କୁ ସତର୍କ ରହିବାପାଇଁ ରାଜସ୍ୱ ମନ୍ତୀ ମହେଶ୍ୱର ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି